ମୁଖ୍ୟମନ୍ତୀ ନିଜେ ନୀରବ ପ୍ରାର୍ଥନା କରିବା ସହ ଟିଭି ଓ ସୋସିଆଲ ମିଡ଼ିଆରେ ଶପଥପାଠ କରାଇବେ ଯିଏ ଯେଉଁଠି ଥିବେ ଛିଡାହୋଇ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତୀ ନିବେଦନ କରିଛନ୍ତି

ଆଜି ମଧ୍ଧ ବ୍ରହ୍କପୁର ଏମ୍କେସିଜିରେ ପ୍ଲାକ୍ମା ବ୍ୟାଙ୍କ ଉଦ୍ଘାଟିତ କରାଯିବ ବୋଲି ଜଣାପଡିଛି

ଏବେ ମାର୍କେଟ କମ୍ଲେକ୍ସ ମଲ ଆଦି କୁ ଖୋଲିବା ଲାଗି ଅନୁମତି ପ୍ରଦାନ କରାଯାଇଥିବା ବେଳେ କୋଭିଡ ସମ୍ପର୍କିତ ନିୟମକୁ ଅଧ୍କ କଡାକଡି ଭାବେ ପାଳନ କରିବାକୁ ରାଉରକେଲା ମହାନଗର ନିଗମ ଗୁରୁଡ୍ ଦେଇଛି ଏ ନେଇ ଜନସାଧାରଣଙ୍କ ସହଯୋଗ ଲୋଡିଛି ମହାନଗର ନିଗମ

ଅନ୍ୟ ରାକ୍ୟଗୁଡ଼ିକ ହେଉଛି ମହାରାଷ୍ଟ କର୍ଷ୍ଣାଟକ ଓ ତ୍ରିପୁରା